ପିଏମ୍ ଅଟଳ ଟନେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ରୋହତାଙ୍ଗଠାରେ ଅଟଳ ସୁଡଙ୍ଗକୁ ଉଦ୍ଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ ଓ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଅଂଶଗ୍ରହଣ କରିଥିଲେ ପୂର୍ବରୁ ଚିଫ୍ ଅଫ୍ ଡିଫେନ୍ୱ ଷ୍ଟାପ୍ ଜେନେରାଲ ବିପିନ ରାଓ୍ୱତ ଓ ସେନାବାହିନୀ ମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେ ପ୍ରଧାନମନ୍ତ୍ରୀଙ୍କୁ ଅଟଳ ସୁଡଙ୍ଗର ଦକ୍ଷିଣ ପୋର୍ଟାଲଠାରୁ ପାଛୋଟି ନେଇଥିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ମୋନାଲି ହେଲିପ୍ୟାଡ୍ଠାରେ ସ୍ୱାଗତ କରିଥିଲେ ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ

ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ ଲାହୁଲ ସ୍ୱିତି ମଧ୍ୟରେ ଯାନବାହନ ଚଳାଚଳ କରିପାରିବ

ଏହି ସୁଡ଼ଙ୍ଗ ହିମାଳୟର ପିର୍ ପଞ୍ଜାଲ ପର୍ବତ ମାଳାରେ ନିର୍ମାଣ କରାଯାଇଛି

ଅତ୍ୟାଧୁନିକ ବୈଷୟିକଜ୍ଞାନର ବ୍ୟବହାର କରାଯାଇ ଏହି ସୁଡ଼ଙ୍ଗକୁ ନିର୍ମାଣ କରାଯାଇଛି

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ସୁଡଙ୍ଗର ନାମକୁ ପରିବର୍ତ୍ତନ କରାଯାଇଛି

ଏହି ଅବସରରେ କେନ୍ଦ୍ର ଇସ୍କାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଲ୍କୁ ଏଥିଲାଗି ଶୁଭେଚ୍ଛା ଜଣାଇଚ୍ଚନ୍ତି ସେ କହିଚ୍ଚନ୍ତି ଉଭୟ ସ୍ଥାନୀୟ ଜନସାଧାରଣ ଓ ପ୍ରତିରକ୍ଷା ରଶକୌଶଳ ଅଭିଯାନ ଲାଗି ଏହି ଟର୍ଣ୍ଣେଲ ଅନେକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ଏହାଛଡା ସ୍ୱିତି ଉପତ୍ୟକାକୁ ସଂଯୋଗୀକରଣ ଦିଗରେ ମଧ୍ୟ ଏହା ସହାୟକ ହେବ ଅତ୍ୟନ୍ତ ପ୍ରତିକୃଳ ପାଣିପାଗ ତଥା ପରିବେଶ ମଧ୍ୟରେ ଏହି ଟର୍ଣ୍ଣେଲ ନିର୍ମାଣ ସମ୍ପୂର୍ଣ୍ଣ ହେବା ପ୍ରକ୍ରିୟାକୁ ଶ୍ରୀ ପ୍ରଧାନ ଏକ ବଡ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି ଭବିଷ୍ୟତରେ ମଧ୍ୟ ଦେଶର ବିଭିନ୍ନ ଭିଭିଭ୍ ମି ବିକାଶ ତଥା କଲ୍ୟାଶକାରୀ କାର୍ଯ୍ୟକ୍ରମରେ ସେଲ୍ର କାର୍ଯ୍ୟ ଅବ୍ୟାହତ ରହିବ ବୋଲି ସେ ଆଶାପ୍ରକାଶ କରିଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚବାରେ ସହାୟତା କରିବା ଲକ୍ଷ୍ୟରେ ଡିଏମ୍ଆର୍ସି ଏହି ନିଷ୍ପଭି ନେଇଛି ପିଏମ୍ ଆମ୍ନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଗବେଷକ ଓ ବିଦ୍ୱାନମାନଙ୍କୁ ଆମନ୍ତ୍ରଣ କରିବା ସହ ସେମାନଙ୍କର ସହାୟତା ଲୋଡୁଛନ୍ତି ଆତ୍ନିର୍ଭର ଭାରତ କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଏକ ଭିଜନ ପ୍ରସ୍ତୁତ କରାଯାଇଛି ଗତ ସଂଧ୍ୟାରେ ବୈଶ୍ୱିକ ଭାରତୀୟ ବୈଜ୍ଞାନିକ ଶିଖର ବୈଠକ ବୈଭବକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମଳକ ପଦକ୍ଷେପ ଗ୍ରହଣ କରିଛି ଏହି ସଂସ୍କାରମଳକ ପଦକ୍ଷେପଗୁଡ଼ିକରୁ ଉଭୟ ଶିଳ୍ପ କ୍ଷେତ୍ର ଓ ଶିକ୍ଷା କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ସୃଷ୍ଟି ହୋଇଛି ସେ କହିଛନ୍ତି ଭାରତର ବିଜ୍ଞାନ କ୍ଷେତ୍ରରେ ଥିବା ସମୃଦ୍ଧ ଐତିହ୍ୟକୁ ଆହୁରି ଉଚ୍ଚସ୍ତରକୁ ନେଇଯିବାର ଆବଶ୍ୟକତା ଦେଖାଦେଇଛି ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀମାନଙ୍କ ମନରେ ଆଗ୍ରହ ଜନ୍ମାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆଗାମୀ ପୀଢ଼ି ପାଇଁ ଏକ ସୁରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ କରିବାର ସ୍ୱପ୍ନକୁ ସାକାର କରିବାରେ ଏହି ଶିଖର ବୈଠକରେ ପଦକ୍ଷେପ ନିଆଯିବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ବୈଭବ ଶିଖର ବୈଠକରେ ବିଦ୍ୱାନ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିବାରୁ ଏହା ଗବେଷଣା ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି କରିପାରିବ ପରମ୍ପରା ଓ ଆଧୁନିକତାର ସମିଶ୍ରଣରେ ସମୃଦ୍ଧି ଅଣାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶର ବଡ ବଡ ବୈଜ୍ଞାନିକମାନେ କୃଷକମାନଙ୍କ କଲ୍ୟାଣାର୍ଥେ ଗବେଷଣା କରିବାକୁ ସରକାର ଚାହାନ୍ତି ସେ କହିଛନ୍ତି ଡାଲିଯାତୀୟ ଶସ୍ୟଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବାକୁ କୃଷିକ୍ଷେତ୍ରର ବୈଜ୍ଞାନିକମାନେ କଠୋର ପରିଶ୍ରମ କର୍ତ୍ତନ୍ତି ସେଥିପାଇଁ ଆଜି ଭାରତକୁ ବହୁତ କମ୍ ପରିମାଣର ଡାଲିକାତୀୟ ଶସ୍ୟ ଆମଦାନୀ କରିବାକୁ ପଡୁଛି ଓ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତରକୁ ଛୁଇଁଛି ଶ୍ରୀ ମୋଦି କହିଛନ୍ତି ବିଜ୍ଞାନ ଗବେଷଣା ଓ ନବୀକରଣର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଦେଶର ସାମାଜିକ ଅର୍ଥନୈତିକ ରୂପାନ୍ତରଣ ପାଇଁ ସରକାରଙ୍କ ଉଦ୍ୟମରେ ବିଜ୍ଞାପନ ପ୍ରମୁଖ ଭୂମିକା ଗ୍ରହଣ କରିଛି

ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ପାନୀୟ କଳ ଯୋଗାଣ କରିବା ଦିଗରେ ଏହି ଅଭିଯାନକୁ ସଫଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ନିବେଦନ କରିଥିଲେ

ଶ୍ରୀ ପୁରୀ କହିଛନ୍ତି ସ୍ୱଚ୍ଛତମ ଭାରତ ସ୍ୱାସ୍ଥ୍ୟତମ ଭାରତ ବା ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ଭାରତ ଗଠନ ଲାଗି ପ୍ରତିଶ୍ରତିବଦ୍ଧତାକୁ ଦୋହରାଇବାର ସମୟ ଏବେ ଉପନୀତ ହୋଇଛି

ବଙ୍ଗୋସାଗର ନାମରେ ନାମିତ ଏହି ନୌ ସମରାଭ୍ୟାସ ଉତ୍ତର ବଙ୍ଗୋପସାଗରରେ ଅନୁଷ୍ଠିତ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏଥିରେ ଦୁଇଦେଶର ନୌ ଜାହାଜ ତଥା ହେଲିକପୁରସ ଅଂଶଗ୍ରହଣ କରିବେ ଭାରତ ଓ ବାଂଲାଦେଶ ମଧ୍ୟରେ ପାରସ୍କରିକ ସହଯୋଗ ଡଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ଏଭଳି ସମରାଭ୍ୟାସର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି

ଏହାର ତୃତୀୟ ସଂସ୍କରଣ ଆସନ୍ତାକାଲି ଏବଂ ସୋମବାର ଦିନ ଅନୁଷ୍ଠିତ ହେବ